ଭାରତ ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିମୁଠାରେ ଅବସ୍ଥାପିତ ସେନାବାହିନୀର ଜବାନମାନଙ୍କ ମନୋବଳ ବୃଦ୍ଧିକରିବା ସହ ସେଠାକାର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ବତ ଏବଂ ସେନାବାହିନୀ ମୁଖ୍ୟ ମନୋଜ ମୁକ୍ତ୍ନ ନର୍ଭଣେଙ୍କ ସହ ପ୍ରଧାନମନ୍ତ୍ରୀ ଆଜି ସକାଳେ ନିମୋଠାରେ ପହଞ୍ଚଥିଲେ ସେଠାରେ ମୁତୟନ ହୋଇଥିବା ସେନାବାହିନୀ ଆକାଶବାହିନୀ ଏବଂ ଆଇଟିପିପି ଜବାନ ଓ ଅଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି

ଦେଶରେ କୋଭିଡ ନାଇଷ୍ଟିନ୍ ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ହେଉଛି ସର୍ବାଧିକ ଚିହ୍ଟ ହୋଇଥିବା ମାମଲା

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ଭାରତ ବାୟୋଟେକ୍ ଇଷ୍ଟରନ୍ୟାସନାଲ ସହାୟତାରେ ଆଇସିଏମ୍ଆର୍ କୋଭିଡ ନାଇଷ୍ଟିନ୍ ଟୀକା ବିକଶିତ କରିଛି

ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି ସ୍ୱଦେଶରେ ବିକଶିତ ହେଉଥିବା ଏହି ଟୀକା ଉପରେ ଭାରତ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି ପୁନେସ୍ଥିତ ଜାତୀୟ ଭୂତାଣୁ ପ୍ରତିଷାନ ଏବଂ ଆଇସିଏମ୍ଆର୍ ସାର୍ସ କୋଭ୍ଟୁ ଆଧାରରେ ଏହି ଟୀକା ବିକଶିତ କରିଛନ୍ତି ସେହିପରି ଆଇସିଏମ୍ଆର୍ ଏବଂ ଭାରତ ବାୟୋଟେକ୍ ମିଳିତ ଭାବେ ଏହି ଟୀକାର ପ୍ରି କ୍ଲିନିକାଲ ଏବଂ କ୍ଲିନିକାଲ ବିକାଶ ପ୍ରକ୍ରିୟା ଉପରେ ଗବେଷଣା କରିଛନ୍ତି ନିକଟରେ ଭାରତୀୟ ଔଷଧ ଏବଂ ଡାକ୍ତରୀ ଉପକରଣର ଜାତୀୟ ନିୟନ୍ତ୍ରଣ ସଂସ୍ଥା କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବାୟୋଟେକ୍ ଇଣ୍ଡିଆକୁ ଏହି କରୋନା ଟୀକାକୁ କୋଭାକୁନ୍ ମାନବ ଶରୀରରେ କୁିନିକାଲ ଟ୍ରାଏଲ୍ ପାଇଁ ଅନୁମତି ପ୍ରଦାନ କରିଛନ୍ତି ଗାଇଡ୍ଲାଇନ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ ନାଇଷ୍ଟିନ୍ ସଂକ୍ରମଣର ସାମାନ୍ୟ ଲକ୍ଷଣ ବା ଲକ୍ଷଣ ଦେଖାଯାଇଥିବା ରୋଗୀମାନଙ୍କୁ ନିଜ ଘରେ ପୂଥକ୍ବାସରେ ରହିବା ନେଇ ନୂଆ ନିର୍ଦ୍ଦେଶାବଳୀ କାରି କରିଛି ଦେଶରେ ଖୁବ୍ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବା ଲକ୍ଷଣ ନଥିବା ଲୋକଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମନ୍ତଶାଳୟ ପକ୍ଷରୁ ଏଭଳି ନିଷ୍କଭି ନିଆଯାଇଛି ଏଭଳି ଲୋକମାନଙ୍କ ଘରେ ପୃଥକ୍ବାସରେ ରହିବା ସ୍ୱବିଧା ଥିବା ଆବଶ୍ୟକ

ସେହି ରୋଗୀମାନଙ୍କ ସେବା ଯୋଗାଉଥିବା ବ୍ୟକ୍ତି ଏବଂ ନିକଟ ସମ୍ପର୍କୀୟମାନଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ପ୍ରୋଫିଲାକ୍ୱିସ୍ ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ରୋଗୀମାନଙ୍କର ଅଧିକ ସମସ୍ୟା ଦେଖାଦେଲେ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ନିର୍ଦ୍ଦେଶ ଦିଆଯାଇଛି

ଟ୍ରମ୍ପ ଚୀନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ ଭାରତ ଚୀନ୍ ସୀମାର ଉତ୍ତେଜନା ପାଇଁ ଚୀନ୍ ଆକ୍ରମଣାତ୍ମକ ପଦକ୍ଷେପକୁ ଦାୟୀ କରିଛନ୍ତି ହ୍ୱାଇଟ୍ ହାଉସ୍ର ପ୍ରେସ୍ ସଚିବ କେଲିନ୍ ମେକ୍ନେନୀ କହିଛନ୍ତି ଭାରତ ଓ ଚୀନ୍ ସୀମାରେ ଚୀନ୍ର ଆକ୍ରମଣାତ୍ମକ ପଦକ୍ଷେପ ବିଶ୍ୱର ଅନ୍ୟଭାଗରେ ଚୀନ୍ ନେଇଥିବା ଆକ୍ରମଣାତ୍ମକ ପଦକ୍ଷେପ ସହ ଖାପ ଖୁଆଉଛି ସେ କହିଛନ୍ତି ଏଭଳି କାର୍ଯ୍ୟ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପ୍ରକୃତ ଚେହେରା ସମ୍ମୁଖକୁ ଆଶିପାରିଛି ଗତ କିଛିମାସ ହେବ ଚୀନ୍ର ଆଭ୍ୟନ୍ତରୀଣ ଓ ଏସୀୟ କ୍ଷେତ୍ରରେ ଏହାର ଗତିବିଧିକୁ ଲକ୍ଷ୍ୟକରି ଶ୍ରୀ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି ଗତ ଦୁଇମାସ ମଧ୍ୟରେ ଚୀନ୍ ହଂକଂରେ ଦମନକାରୀ ରାଷ୍ଟ୍ରୀୟ ସୁରକ୍ଷା ଆଇନ୍ ପାରିତ କରାଇ ସେଠାରେ ସ୍ୱାୟଉତା ହ୍ରାସ କରିଛି ଏଥିସହ ଦକ୍ଷିଣ ଚୀନ୍ ସାଗରରେ ଭିଏତ୍ନାମ ଭଳି ଦେଶ ବିରୁଦ୍ଧରେ ମଧ୍ୟ ଆକ୍ରମଣାତ୍ମକ ନୀତି ଗ୍ରହଣ କରିଛି ହ୍ବାଇଟ୍ହାଉସ୍ ପକ୍ଷର୍ତ ପ୍ରକାଶିତ ଏହି ବାର୍ତ୍ତା ଆମେରିକା ପ୍ରଶାସନର ମତକୃ ପ୍ରତିଫଳିତ କରୁଛି ପୂର୍ବରୁ ଗତ ବୁଧବାର ଆମେରିକା ସ୍ୱରାଷ୍ଟ୍ର ସଚିବ ମାଇକ୍ ପୋମ୍ପିଓ ଭାରତରେ ଚୀନ୍ ଆପ୍ଗୁଡ଼ିକ ନିଷେଧ କରାଯିବାକୁ ସମ୍ପ୍ରକ୍ତ ସମର୍ଥନ ଜଣାଇଥିଲେ

ଗତ ରାତିରେ ଚୌବେପୁର ପୁଲିସ ଥାନା ଅନ୍ତର୍ଗତ ଦିକୁର୍ ଗ୍ରାମରେ ସଂପୃକ୍ତ ଅପରାଧିର ଘରେ ଚଢ଼ଉ କରିବା ସମୟରେ ସେ ପ୍ରଥମେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା

ଏହି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଏଚ୍ସି ଅବସ୍ତି କହିଛନ୍ତି ଏହି କୁଖ୍ୟାତ ଅପରାଧି ଚଢ଼ଉ ସମ୍ପର୍କରେ ସୂଚନା ପାଇ ପୁଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲା

ଉତ୍ତରପ୍ରଦେଶର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିଦ ପୁଲିସ କର୍ମୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଜଣାଇବା ସହ ସେମାନଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ନିକଟକୁ ସମବେଦନା ଜଣାଇଛନ୍ତି ଏହି ଷଢ଼ଯନ୍ତ୍ରକାରୀ ଅପରାଧୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଆଇଏ ଆରେଷ୍ଟ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ କାଞ୍ମୁକାଶ୍ମୀରରୁ ଗତବର୍ଷର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣର ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତ ମହଞ୍ମଦ ଇକ୍ବାଲ ରାଠେର୍କୁ ଗିରଫ କରିଛି ବଡଗାଓଁ କିଲ୍ଲାର ଚରାରେ ସରିଫ୍ ଫୁଟ୍ଲୀପୁରାର ସେ ବାସିନ୍ଦା ପୁଲୱାମା ଆକ୍ରମଣର ମୁଖ୍ୟ ଷଡ଼ଯନ୍ତକାରୀ ତଥା ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦର ଆତଙ୍କବାଦୀ ମହମ୍ମଦ ଉମର ଫାରୁକ୍କୁ ବିଭିନ୍ନ କାର୍ଯ୍ୟରେ ରାଠେର୍ ସହାୟତା କରିଥିବା ଜଣାପଡିଛି

ପ୍ରାର୍ୟିକ ତଦନ୍ତରୁ କଣାପଡିଛି ଯେ ଇକ୍ବାଲ ରାଠେର୍ ନିୟମିତ ଭାବେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ଇ ମହଞ୍ଜଦର ସଦସ୍ୟମାନଙ୍କ ସହ ନିୟମିତ ସମ୍ପର୍କରେ ରହିଥିଲା ଜୈସ ଇ ମହମ୍ମଦର ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ ହୋଇଥିବା ଆତଙ୍କବାଦୀମାନଙ୍କୁ ସେ ସହାୟତା କର୍ତ୍ତିବା ଜଣାପଡିଛି

ପରଲୋକ ବଲିଉଡ୍ର ପ୍ରସିଦ୍ଧ ନୂତ୍ୟ ନିର୍ଦ୍ଦେଶକ ସରୋଜ ଖାନ୍ଙ୍କର ଆଜି ହୃଦ୍ଘାତରେ ପରଲୋକ ହୋଇଛି

ତିନିବର୍ଷ ବୟସର୍ତ ଶିଶୁ କଳାକାର ଭାବେ ବଲିଉଡ୍ରେ ପାଦ ଦେଇଥିବା ସରୋଜ ନିଜେ ଜଣେ ନୂତ୍ୟ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧି ଲାଭ କରିପାରିଥିଲେ

ଆଜି ମୁମ୍ଭାଇଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ